ଆତଙ୍କୀ ସଙ୍ଗଠନକୁ ପାର୍ଷି ଯୋଗାଣ ବନ୍ଦ୍ କର୍ରନି ପାକିସ୍ତାନ

ଏସ୍ସି ଆରେ ମୁମ୍ୟାଇ ଆରେ କଲୋନୀ ଗଛକଟା ମାମଲାରେ ଆଜି ସର୍ବୋଚ୍ଚ ନ୍ୟାୟାଳୟ ସ୍ଥିତାବସ୍ଥା ବଜାୟ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ଗଛକଟା ତ୍ରରନ୍ତ ବନ୍ଦ୍ ରଖିବାକ୍ କୋର୍ଟ ମହାରାଷ୍ଟ୍ର ସରକାରଙ୍କ ନିର୍ଦ୍ଦେଶ ଦେବା ସହିତ ଏହି ମାମଲାରେ କେନ୍ଦ୍ର ପରିବେଶ ମନ୍ତ୍ରଣାଳୟକୁ ପକ୍ଷଭୂକ୍ତ କରିବାକୁ କହିଛନ୍ତି

ସରକାରୀ ଓକିଲ ତ୍ରୁଷାର ମେହେତା ମହାରାଷ୍ଟ୍ର ସରକାରଙ୍କ ପକ୍ଷରୁ କୋର୍ଟଙ୍କୁ ଜଣାଇଛନ୍ତି ଏହି ନିର୍ଦ୍ଦେଶନାମା ପରେ ଆଉ ଅଧିକ ଗୋଟିଏ ବି ଗଛ କଟାଯିବ ନାହିଁ ଅନ୍ୟପକ୍ଷରେ ଗଛକଟାକୁ ପ୍ରତିବାଦ କରୁଥିବା ବିକ୍ଷୋଭକାରୀଙ୍କୁ ପୁଲିସ୍ ଗିରଫ କରିଥିବାରୁ ସେମାନଙ୍କୁ ତୁରନ୍ତ ମୁକ୍ତ କରିବାପାଇଁ ନ୍ୟାୟାଳୟ ମହାରାଷ୍ଟ୍ର ସରକାରଙ୍କୁ ନିର୍ଦ୍ଦେଶ କାରି କରିଛନ୍ତି ଏବଂ ସର୍ବଶେଷ ଖବର ଅନୁଯାୟୀ ସେମାନଙ୍କୁ ପୁଲିସ୍ ହେଫାଜତ୍ରୁ ମୁକ୍ତ କରାଯାଇଛି ଜଷ୍ଟିସ୍ ଅରୁଣ ମିଶ୍ରା ଏବଂ ଅଶୋକ ଭୂଷଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଜଣେ ଆଇନ ଛାତ୍ରଙ୍କଦ୍ୱାରା ଆଗତ ଆବେଦନର ଜରୁରୀକାଳୀନ ଶୁଣାଣି କରି ଏହି ନିର୍ଦ୍ଦେଶନାମା କାରି କରିଛନ୍ତି ଆବେଦନକାରୀ ଦର୍ଶାଇଛନ୍ତି ଆରେ ଜଙ୍ଗଲ ନିର୍ଦ୍ଧାରିତ ଜଙ୍ଗଲ ଶ୍ରେଣୀର ନୁହେଁ ତେଣୁ ସେଠାରୁ ଗଛ କାଟିବା ବେନିୟମ ଅଟେ ସେ ଆହୁରି ମଧ୍ୟ କହିଛନ୍ତି ଆରେ ଜଙ୍ଗଲ ବିକାଶ ଅଞ୍ଚଳ କିମ୍ବା ସ୍ୱତନ୍ତ୍ର ଅର୍ଥନୈତିକ ଅଞ୍ଚଳ ମଧ୍ୟରେ ଆସୁ ନାହିଁ

ଆଜି ନ୍ତଆଦିଲ୍ଲୀରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ କାବ୍ଡେକର କହିଛନ୍ତି ଦିଲ୍ଲୀ ଏବଂ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ବାୟୁ ପ୍ରଦୃଷଣ ହାର କମ୍ କରିବା ଉଦ୍ଦେଶ୍ୟରେ ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି ସେ କହିଛନ୍ତି ନୂଆ ମୋଟରଯାନ ଆଇନ କାର୍ଯ୍ୟକାରୀ ହେବା ପରେ ପ୍ରଦୃଷଣ ମାତ୍ରା କ୍ରମାଗତ ଭାବେ ଯାଞ୍ କରାଯାଉଛି

ଏନ୍ସି ଡେଲିଗେସନ୍ ଶ୍ରୀନଗରରେ ଅଟକ ଥିବା ନ୍ୟାସ୍ନାଲ୍ କନ୍ଫରେନ୍ସର ଅଧ୍ୟକ୍ଷ ଫାରୁକ୍ ଅବଦୁଲ୍ଲା ଏବଂ ଉପାଧ୍ୟକ୍ଷ ଉମର ଅବଦୁଲ୍ଲାଙ୍କୁ ଦଳର ଏକ ପ୍ରତିନିଧି ଦଳ ସାକ୍ଷାତ୍ କରିଛନ୍ତି ଜନ୍ମ ଡିଭିଜନ୍ ମ୍ରଖ୍ୟ ଦବିନ୍ଦର୍ ସିଂ ରଣାଙ୍କ ନେତୃତ୍ୱରେ ଏହି ପ୍ରତିନିଧି ଦଳ ଦୁଇ ନେତାଙ୍କ ସହ ସାକ୍ଷାତ୍ ଆଲୋଚନା କରିଛନ୍ତି

ଜମ୍ମୁ କାଶ୍ମୀର ପ୍ରଶାସନ ଏନେଇ ଅନୁମତି ଦେଇଥିଲା ଦଳୀୟ ସୂତ୍ରରୁ ଜଣାପଡ଼ିଛି ଏହି ଆଲୋଚନା କାଳରେ ବର୍ତ୍ତମାନର ରାଜନୈତିକ ପରିସ୍ଥିତି ମଣ୍ଡଳ ବିକାଶ ପରିଷଦ ନିର୍ବାଚନ ଏବଂ ଅନ୍ୟାନ୍ୟ ସାମ୍ପ୍ରତିକ ବିଷୟ ସ୍ଥାନ ପାଇଥିଲା

ଏହି ଗସ୍ତକାଳରେ ସେ ଫ୍ରାନ୍କ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ଙ୍କୁ ଆସନ୍ତାକାଲି ସାକ୍ଷାତ୍ କରିବେ ପରେ ସେ ପ୍ରାନ୍ ପ୍ରତିରକ୍ଷା ମନ୍ତ୍ରୀଙ୍କ ସହ ରାଫେଲ୍ ଯୁଦ୍ଧ ବିମାନ ହସ୍ତାନ୍ତର ଉତ୍ସବରେ ଯୋଗଦେବେ ଆସନ୍ତାକାଲି ବିଜୟା ଦଶମୀ ଅବସରରେ ରାଜନାଥ ସିଂ ସେଠାରେ ଶସ୍ତ ପୂଜା କରିବେ ଅନ୍ୟ କାର୍ଯ୍ୟକ୍ରମ ମଧ୍ୟରେ ପ୍ରତିରକ୍ଷା ମନ୍ତ୍ରୀ ସେଠାକାର ପ୍ରତିରକ୍ଷା ମନ୍ତ୍ରୀଙ୍କ ସହ ବାର୍ଷିକ ପ୍ରତିରକ୍ଷା ଆଲୋଚନାରେ ଭାଗ ନେବେ ପ୍ରାନ୍ବରେ ମେକ୍ ଇନ୍ ଇଣ୍ଡିଆ ଯୋଜନା ପରିପ୍ରେକ୍ଷୀରେ ମନ୍ତ୍ରୀ ଶ୍ରୀ ସିଂହ ସେଠାକାର ପ୍ରତିରକ୍ଷା ଶିଳ୍ପ ଅଧିକାରୀମାନଙ୍କ ସହ ଏକ ବୈଠକ କରିବାର କାର୍ଯ୍ୟକ୍ରମ ରହିଛି ପ୍ରଧାନ ମଙ୍ଗୋଲିଆ କେନ୍ଦ୍ର ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆକ୍କିଠାର୍ ତିନିଦିନିଆ ମଙ୍ଗୋଲିଆ ଗସ୍ତରେ ଯାଉଛନ୍ତି

ଜଷ୍ଟିସ୍ ଅଜାଇ ଲାମ୍ଘା ଓଥ୍ ଆସାମରେ କଷ୍ଟିସ୍ ଅଜାଇ ଲାମ୍ବା ଗୌହାଟୀ ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଭାବେ ଶପଥ ଗ୍ରହଣ କରିଛନ୍ତି ରାଜ୍ୟପାଳ ପ୍ରଫେସର ଜଗଦୀଶ ମୁଖୀ ଗୌହାଟ୍ୟସ୍ଥିତ ରାଜଭବନରେ କ୍ଷିସ୍ ଲାମ୍ବାଙ୍କୁ ଶପଥ ଗ୍ରହଣ କରାଇଥିଲେ ଏହି ଉତ୍ସବରେ ବିଭିନ୍ନ ବିଶିଷ୍ଟ ବ୍ୟକ୍ତିଙ୍କ ସମେତ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ୍ ମଧ୍ୟ ଉପସ୍ଥିତ ଥିଲେ

ସେଥିରେ ହାଫିଜ୍ ସୟିଦ୍ ଏବଂ ଅନ୍ୟାନ୍ୟ ଆତଙ୍କୀ ସଙ୍ଗଠନ ସହ କଡ଼ିତ ଆତଙ୍କବାଦୀଙ୍କ ବିରୋଧରେ ପଦକ୍ଷେପ ନେବା ବିଷୟ ଉଲ୍ଲେଖ ରହିଛି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 ଏଫ୍ଏଟିଏଫ୍ ପାକିସ୍ତାନକୁ ଆତଙ୍କୀମାନଙ୍କୁ ଅର୍ଥ ଯୋଗାଇବା କ୍ଷେତ୍ରରେ ସେମାନଙ୍କୁ ଚିହ୍ରଟ କରିବା ଏବଂ ପଦକ୍ଷେପ ନେବା ଉପରେ ପୂର୍ବର୍ ସତର୍କ କରାଇ ଦିଆଯାଇଥିଲା ଅନ୍ୟପକ୍ଷରେ ଏକ୍ଷେତ୍ରରେ ଦୃଢ଼ ପଦକ୍ଷେପ ନେବାକୁ ଜାତିସଂଘ ନିରାପତ୍ତା ପରିଷଦ ପାକିସ୍ତାନକୁ କହିଥିଲା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

ଏଥିପାଇଁ ବିଭିନ୍ନ ରାଜନତିତିକ ଦଳ ପକ୍ଷରୁ ତପୂରତା ପ୍ରକାଶ ପାଇଛି

କାଏମ୍ ରହିଥିବା ପ୍ରାର୍ଥୀପତ୍ରଗୁଡ଼ିକ ମଧ୍ୟରୁ ଅନେକ ପ୍ରାର୍ଥୀପତ୍ର ବିଜେପି ଶିବସେନା କଂଗ୍ରେସ ଏବଂ ଏନ୍ସିପିର ବିଦ୍ରୋହୀ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ହୋଇଥିବାବେଳେ ସେହି ପ୍ରମୁଖ ଦଳଗୁଡ଼ିକ ସେମାନଙ୍କୁ ପ୍ରାର୍ଥୀପତ୍ର ପ୍ରତ୍ୟାହାର ଲାଗି ଭିତିରିଆ ବୁଝାମଣା କରୁଥିବା ଜଣାପଡ଼ିଛି ଦଳୀୟ ଟିକେଟ୍ ନ ମିଳିବାରୁ ବିଭିନ୍ନ ଦଳର ପ୍ରମୁଖ ପ୍ରାର୍ଥୀମାନେ ସ୍ୱାଧୀନ ଭାବେ ଲଢ଼ିବାକୁ ଇଚ୍ଛା ପ୍ରକାଶ କରିଛନ୍ତି

ହରିୟାଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଅନ୍ୟ ତୁଙ୍ଗ ନେତାମାନେ ନିର୍ବାଚନ ପ୍ରଚାର କରିବେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ତଥା ବିଜେପି ଅଧ୍ୟକ୍ଷ ଅମିତ୍ ଶାହା ଦଳର କାର୍ଯ୍ୟକାରୀ ସଭାପତି ଜେପି ନଡ୍ଜଡ଼ା ଏବଂ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆସନ୍ତା କିଛିଦିନ ଯାଏଁ ନିର୍ବାଚନ ପ୍ରଚାର କରିବେ

ପ୍ରଧାନମନ୍ତ୍ରୀଙ୍କ ଡିଜିଟାଲ୍ ଇଣ୍ଡିଆ ଦୃଷ୍ଟିକୋଣ ସ୍ୱରୂପ ଜାତୀୟ ଇ ଆସେସ୍ମେଙ୍କ କେନ୍ଦ୍ରଦ୍ୱାରା କରଦାତାଙ୍କ ଅଭିଯୋଗକୁ ହ୍ରାସ କରିବାର ଏହା ଏକ ପଦକ୍ଷେପ ଏହି ବ୍ୟବସ୍ଥା ମାଧ୍ୟମରେ କରଦାତାମା

ବିହାର ଏପିଡେମିକ୍ ବିହାରରେ ବନ୍ୟା ପ୍ରଭାବିତ ଅଞ୍ଚଳରେ ସଂକ୍ରାମକ ରୋଗ ଆଶଙ୍କା ଦେଖାଦେଇଛି

ଏବେ ମଧ୍ୟ ପାଟନାର ଅଧିକାଂଶ ତଳିଆ ଅଞ୍ଚଳ କଳବନ୍ଦୀ ହୋଇ ରହିଛି ଡେଙ୍ଗୁ ପ୍ରଭାବିତ ଅଞ୍ଚଳରେ ରାଜ୍ୟ ସରକାରଙ୍କ ପକ୍ଷରୁ ଡାକ୍ତରମାନଙ୍କୁ ମୁତ୍ୟନ କରାଯାଇଛି

ପାଟନା ଗୟା ଏବଂ ବଖ୍ତିଆରପୁର ରାଜଗିରି ସେକ୍କନ୍ର ରେଳସେବାକୁ ପୁନଃକ୍ଷମ କରାଯାଇଛି

ମହାନବମୀ ମହାନବୀ ତଥା ଦୁର୍ଗା ନବମୀ ଆଜି ଦେଶର ବିଭିନ୍ନ ସ୍ଥାନରେ ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ପାଳନ କରାଯାଉଛି ଏହି ଦିନ ଅସତ୍ୟ ଉପରେ ସତ୍ୟର ବିଜୟ ପ୍ରତୀକ ରୂପେ ମା' ଦୁର୍ଗାଙ୍କୁ ମହିଷାମର୍ଦ୍ଦିନୀ ରୂପେ ପ୍ରଜା କରାଯାଇଥାଏ